ସେ କହିଛନ୍ତି ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ସମାଧାନରେ ଭାରତର ବୈଷୟିକଜ୍ଞାନ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆଗରେ ରହିଛି ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉସବରେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ଓ ଏଥିପାଇଁ ନିଜର ଗବେଷଣା ବ୍ୟବସ୍ଥାରେ ଉନ୍ନତି ଆଣିଛି ଶ୍ରୀ ମୋଦୀ କହିଛନ୍ତି ମହାକାଶ କ୍ଷେତ୍ରରେ ଭାରତ ଯେଭଳି ଅଗ୍ରଗତି ହାସଲ କରିଛି ଠିକ୍ ସେହିଭଳି ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିପାରିଛି ସେ କହିଛନ୍ତି ବିଜ୍ଞାନ ଶିକ୍ଷାପାଇଁ ଭାରତକୁ ଏକ ନିର୍ଭରଶୀଳ କେନ୍ଦ୍ରରେ ପରିଣତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ଏଥିସହିତ ଭାରତର ବୈଜ୍ଞାନିକ ସମ୍ପ୍ରଦାୟ ଯେପରି ବିଶ୍ୱର ସର୍ବଶ୍ଚେଷ୍ଠ ବୈଜ୍ଞାନିକମାନଙ୍କର ସମକକ୍ଷ ହୋଇପାରିବ ସେ ଦିଗରେ ଦେଶ ଅହରହ ଉଦ୍ୟମ ଚଳାଇଛି ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ

ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ପୀୟୁଷ ଗୋଏଲ ବାଂଲାଦେଶ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବାଂଲାଦେଶ ସହ ମୁକ୍ତ ବାଣିଜ୍ୟ କାରବାର କରିବାକୁ ଭାରତର ସମ୍ପର୍ଣ୍ଣ ସହଯୋଗ ସମ୍ପର୍କରେ ବାଂଲାଦେଶକୁ ପ୍ରତିଶ୍ରତି ଦେଇଛନ୍ତି ଗତକାଲି ଭାରତ ବାଂଲାଦେଶ କୃଷି କ୍ଷେତ୍ର ସମ୍ପର୍କିତ ଡିଜିଟାଲ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି କୃଷି ସାମଗ୍ରୀ ରପ୍ତାନୀ ସମେତ ବାଂଲାଦେଶର ଅନେକ ଗୁଡ଼ିଏ ଉତ୍ପାଦକୁ ଭାରତରେ ଟିକସମୁକ୍ତ ଘୋଷଣା କରାଯାଇଥିବା ସେ କହିଛନ୍ତି ଉଭୟ ଦେଶର ଲୋକମାନଙ୍କର କଲ୍ୟାଣ ବିଶେଷକରି କୃଷକମାନଙ୍କର ଆର୍ଥକ ବିକାଶ ଓ ସୁନ୍ଦର ଭବିଷ୍ୟତ ପାଇଁ ଦୁଇଦେଶ କାର୍ଯ୍ୟ କରିବାକୁ ଆଗେଇ ଆସିଥିବା ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ଓ ପାରସ୍କରିକ ବିଶ୍ୱାସ ଓ ବନ୍ଧୁତା ବହୁବର୍ଷ ଧରି ରହିଆସିଛି ପଡୋଶୀ ଦେଶ ହିସାବରେ ବାଂଲାଦେଶ ସହିତ ଭାରତର ସମ୍ପର୍କ ଏହି ଅଞ୍ଚଳରେ ଏକ ଉଦାହରଣ ବୋଲି ସେ କହିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ସେଖ୍ ହାସିନାଙ୍କ ମଧ୍ୟରେ ବାଶିଜ୍ୟ ନୀତି ଓ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ସହମତି ରହିଥିବା ସେ କହିଛନ୍ତି ସିବିଏସ୍ଇ ବୋର୍ଡ ଏକ୍ରାମ୍ ଶିକ୍ଷାମନ୍ତ୍ରୀ ଡକ୍ର ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି କୋଭିଡ୍ ନାଇଷ୍ଟିନ୍କୁ ଦୃଷ୍ଟିରେ ରଖି ଏବଂ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ବିଚାରବିମର୍ଷ ପରେ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ଫେବୃୟାରୀରେ ନ କରାଇବା ପାଇଁ ସରକାର ନିଷ୍ପଭି ନେଇଛନ୍ତି ପରୀକ୍ଷା ସଂକ୍ରାନ୍ତ ପରବର୍ତ୍ତୀ କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି

ସ୍କଚନା ଯୋଗ୍ୟ ଯେ ଏହି ନିର୍ବାଚନରେ ବାଲଟ କାଗଜ ବ୍ୟବହାର ହୋଇଥିବାରୁ ଭୋଟ ଗଣତିରେ ବିଳମ୍ବ ଘଟୁଛି ପିଏମ୍ ଚୌଧୁରୀ ଚରଣ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ଚରଣ ସିଂହଙ୍କ ଦ୍ୱାରା ପ୍ରଭାବିତ ସେଥିପାଇଁ ସେ କେବେ କୃଷକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ହେବାକୁ ଦେବେନାହିଁ

ଦେଶ ଏଥିପାଇଁ ତାଙ୍କୁ ସବୁବେଳେ ମନେରଖିବ

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

କୋବିଡ୍ ଭ୍ୟାକ୍ନିନ୍ ସରକାର କହିଛନ୍ତି କୋଭିଡ ସଂକ୍ରମଣ ଆଶଙ୍କା ଅଧିକ ଥିବା ଲୋକମାନଙ୍କୁ ପ୍ରଥମେ ପ୍ରତିଷେଧକ ଟୀକା ଦିଆଯିବ ପ୍ରାଥମିକତା ଭିତ୍ତିରେ କେଉଁ ଗୋଷୀକ୍ ପ୍ରତିଷେଧକ ଦିଆଯିବ ସେ ନେଇ ସରକାର ଯୋଜନା ପ୍ରସ୍ତତ କରିଛନ୍ତି ପ୍ରତିଷେଧକ ଟୀକା ସମ୍ଭନ୍ଧୀୟ ବିଭିନ୍ନ ପ୍ରଶ୍ୱର ଉତ୍ତର ସମ୍ଭଳିତ ସ୍ବଚନା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଦିଆଯିବ

ଆମ ସମ୍ଭାଦଦାତା କଣାଇଛନ୍ତି ଯେଉଁମାନଙ୍କୁ ପ୍ରତିଷେଧକ ଦିଆଯିବ ସେମାନଙ୍କୁ ସେମାନଙ୍କର ମୋବାଇଲ୍ ଫୋନ୍ ମାଧ୍ୟମରେ ସନ୍ଦେଶ ପଠାଯିବ ପ୍ରତିଷେଧକ ନେବାପାଇଁ ସେମାନଙ୍କୁ ସମୟ ଓ ସ୍ଥାନ ବିଷୟରେ ସୂଚନା ଦିଆଯିବ ପ୍ରତିଷେଧକ ନେବାକୁ ଥିବା ଲୋକମାନଙ୍କର ପଞ୍ଜିକରଣରେ କୌଣସି ଅସୁବିଧା ନହେବା ପାଇଁ ଏଭଳି ପଦକ୍ଷେପ ନିଆଯିବ ମନ୍ତ୍ରଣାଳୟ କହିଛି କୋବିଡ୍ ପ୍ରତିଷେଧକ ନେବାପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ ଜଣେ ବ୍ୟକ୍ତି ପଞ୍ଜିକୃତ ହେବାପରେ ତାଙ୍କୁ କେତେବେଳେ ଓ କେଉଁଠାରେ ପ୍ରତିଷେଧକ ଦିଆଯିବ ସେ ସଂକ୍ରାନ୍ତରେ ସୂଚନା ଦିଆଯିବ ବ୍ରିଟେନ୍ ବ୍ରିଟେନ୍ରେ ଗତକାଲି କୋଭିଡ ନାଇଣ୍ଟିନ୍ ସଂକ୍ରମଣ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି ହୋଇଛି

ଏବଂ ଏହା ବ୍ରିଟେନ୍ରେ ଦ୍ରତଗତିରେ ବ୍ୟାପୁଥିବାରୁ ଅଧିକ ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି ଲକ୍ତନରେ ଦକ୍ଷିଣପୂର୍ବ ଙ୍ଗଲଣ୍ଡ ଓ ୱେଲ୍ସରେ ଖ୍ରୀଷ୍ଟମାସ ପର୍ବ ପାଳନର ଅବ୍ୟବହିତ ପୂର୍ବରୁ କଡ଼ା ପ୍ରଶାସନିକ କଟକଣା ଲାଗୁ କରାଯାଇଛି ଗୃହସଚିବ ପ୍ରୀତି ପଟେଲ କହିଛନ୍ତି ସରକାରଙ୍କ ତରଫରୁ ଲୋକମାନେ ଯେପରି ସ୍ୱଚ୍ଛନ୍ଦରେ ଘରେ ରହି ଖ୍ରୀଷ୍ଟମାସ ପର୍ବ ପାଳନ କରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ଇତିମଧ୍ୟରେ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ବାୟୋ ଏନ୍ଟେକ୍ ଓ ମଡର୍ଣ୍ଣା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ କରୋନା ଭୂତାଣୁ ଟୀକାର ପରୀକ୍ଷା ଆରମ୍ଭ କରିଛନ୍ତି କରୋନା ଭୂତାଣୁର ବାରମ୍ଭାର ରୂପ ପରିବର୍ତ୍ତନ ହେଉଥିବା ପରିପ୍ରେକ୍ଷୀରେ ଯୋଜନା ପ୍ରସ୍ତୁତ କରିବା ସକାଶେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଦସ୍ୟ ରାଷ୍ଟ୍ରମାନଙ୍କୁ ନେଇ ଏକ ବୈଠକ ଆହୃତ କରିବାକୁ ଯାଉଥିବା ଜଣାପଡିଛି ଗଭ୍ ସର୍ଭେଲ୍ୟାନ୍ସ ଏସ୍ଓପି ବ୍ରିଟେନ୍ରେ କରୋନା ଭୂତାଣୁର ନୂଆ ରୂପ ଚିହ୍ନଟ କରାଯାଇଥିବା ଦୂଷ୍ଟିରୁ ସରକାର ସର୍ବେକ୍ଷଣ ପାଇଁ ଆଦର୍ଶ ପରିଚାଳନା ପ୍ରକ୍ରିୟା ଜାରି କରିଛନ୍ତି